ଏହାପରେ ଲ୍ୟାଣ୍ଡର ସହ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା

ଟ୍ବିଟ୍ କରି ସେ କହିଥିଲେ ଦେଶ ଇସ୍ରୋକୁ ନେଇ ସର୍ବଦା ଗୌରବାନ୍ୱିତ ହୋଇଆସିଛି ରାଷ୍ଟ୍ରପତି କହିଥିଲେ ସବୁଠୁ ଭଲ ଜିନିଷ ଘଟିବ ବୋଲି ସେ ଆଶା କରୁଛନ୍ତି

ପ୍ରଧାନମନ୍ତୀ ଆଜି ମହାରାଷ୍ତର ଓରଙ୍ଙାବାଦର ଏକ ସ୍ୱତନ୍ତ କାର୍ଯ୍ୟକ୍ରମରେ ଏହା ପ୍ରଦାନ କରୁଥିବା ଜଣାପଡ଼ିଛି

ଏହା ସିଲିଣ୍ଡର ପାଇଁ ସିକ୍ୟରିଟି ମନି ଫିଟିଂ ଚାର୍ଜ ଭାବେ ଦିଆଯାଇଥାଏ

ସେ କହିଛନ୍ତି ବର୍ଭମାନ ପରିପ୍ରେକ୍ଷୀରେ ପୁରୀରେ ଯାହା ହେଉଛି ସମସ୍ତଙ୍କ ସହ ଅଲୋଚନା ଓ ସହମତି ଭିଭିରେ ହେଉଛି ଆସନ୍ତାବର୍ଷ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷିତ ହେବ

କରାଯିବ

ଘଟଣାସ୍ଥିଳରେ ପୋଲିସ୍ ପହଞ୍ ଶିଶୁକନ୍ୟାକୁ ଉଦ୍ଧାର କରିଛି ଲଗାଣ ବର୍ଷା ସୁବର୍ଷପୁର କିଲ୍ଲାରେ ଲଗାଶ ବର୍ଷା ଯୋଗୁଁ କନଜୀବନ ପ୍ରଭାବିତ ହୋଇଛି ବୀରମହାରାଜପ୍ରର ରେଢ଼ାଖୋଲ ରାସ୍ତାର ବାଉରୀ ଜୋର ଉପରେ ଚାରିଫ୍ଟର ପାଣି ପ୍ରବାହିତ ହେଉଥିବାରୁ ଏହି ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି

ସେହିପରି ଜିଲ୍ଲାରରେ ପ୍ରବାହିତ ମହାନଦୀ ତେଲ ସୁକ୍ତେଲ ଆଦି ନଦୀରେ ବନ୍ୟାଜଳ ଯୋଗୁଁ ଚାଷଜମି ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି

ପାଣିପାଗ ଉତ୍ତର ପଣ୍ଟିମ ବଙ୍ଗୋପସାଗରରେ ସୃଷ୍ ଲଘୁଚାପ ପ୍ରଭାବରେ ରାକ୍ୟରେ ବର୍ଷା କାରି ରହିଛି

ସୁନ୍ଦରଗଡ଼ ସୁବର୍ଶ୍ୱପୁର କେନୁଝର ମୟରଭଞ୍ଞ ଅନୁଗୋଳ ଦେବଗଡ଼ ସମ୍ୟଲପୁର ଝାରସୁଗୁଡ଼ା ବରଗଡ଼ ଓ ନୂଆପଡ଼ା ଆଦି କିଲ୍ଲାର ଗୋଟିଏ ଦୁଇଟି ସ୍ଚାନରେ ବଜ୍ରପାତ ସହ ମଧ୍ୟମରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି